ଏହି ଚାରିଜଣ ଆକ୍ରାନ୍ତ ଜିଲ୍ଲାର ରାଉରକେଲା ନାଲା ରୋଡ ଅଞ୍ଞଳର ବୋଲି ଜଣାପଡିଛି ଏଥିମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା ଅଛନ୍ତି

ଏମାନଙ୍କ ମଧ୍ୟରେ ମଧ୍ୟ କୌଣସି ଲକ୍ଷଣ ନ ଥିଲା ସେମାନେ ପର୍ବବର୍ତ୍ତୀ ରୋଗୀଙ୍କର ସମ୍ମର୍କରେ ଆସି ସଂକମିତ ହୋଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି

ବାସୁଦେବପୁରର ଦୁଇ ଓ ବନ୍ତର ବ୍ଲକର ଜଣେ ବ୍ୟକ୍ତି ରହିଛନ୍ତି

ତେବେ ସମ୍ମୁକ୍ତ ଘରେ ରହୁଥିବା ବାକି ଲୋକଙ୍କ ପାଇଁ ଅଲଗା ରହିବାର ସୁବିଧା ଥିବା ଜରୁରୀ

ଯଦି ଲକ୍ଷଣ ଅଧିକ ବଢିବ ତେବେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯିବ ସେହିଭଳି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସସ୍ସର୍ଶରେ ଆସୁଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରୋକ୍ କ୍ଲୋରୋକୁଇନ୍ ଖାଇବାକୁ ଏହି ଗାଇଡ୍ ଲାଇନରେ କୁହାଯାଇଛି

ନବରଙ୍ଙପୁର ସୀମାନ୍ଡରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା

ସମଗ୍ର ରାଜ୍ୟ ଏହି ମହାନ ଆତ୍ମା ପ୍ରତି କୃତଙ୍କତା ଙ୍କାପନ କରୁଛି

ବିଭିନ୍ନ ଅନୁଷାନ ପକ୍ଷରୁ ଉକ୍କଳ ଗୌରବଙ୍କ ଜନୁ ଦିବସକୁ ନିରାଡମ୍ସର ଭାବରେ ପାଳନ କରାଯାଉଛି

ସେ କହିଛନ୍ତି ଓଡିଆ ସ୍ୱାଭିମାନର ସୁରକ୍ଷା ଶିବ୍ବ ଶିକ୍ଷା ଓ ସାହିତ୍ୟରେ ଉକ୍ର୍ଷ ପ୍ରତିପାଦନ ସହ ରାକ୍ୟରେ ପ୍ରଗତିରେ ମଧୁବାବୁଙ୍କର ବହୁମୁଲ୍ୟ ଅବଦାନ ସର୍ବଦା ସ୍କରଶୀୟ ଓ ପ୍ରେରଣାଦାୟୀ ହୋଇ ରହିବ